ବିଭିନ୍ ହସ୍ୱିଟାଲ ରେଳବାଇ ଫିଡର ଏବଂ ଜଳଯୋଗାଣ ପ୍ରକଞଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ପୁନଃ ସ୍ରାପନ କରାଯାଇଛି

ରାଧାଦାମୋଦର ବେଶ କରାଯାଉଛି

ରାକ୍ୟ ସରକାରଙ୍କ ପକ୍ଷର୍ର ଚଳିତବର୍ଷ ଶ୍ରୀକ୍ଷେତ୍ରରେ କାର୍ଭିକବ୍ରତଧାରୀଙ୍କୁ ମାଗଣା ଆବାସ ଏବଂ ଅବଢା ଯୋଗାଇ ଦିଆଯିବା ଲାଗି ପ୍ରଶାସନିକ ସ୍ତରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ଏହାପୂର୍ବରୁ ତାଙ୍କ ଭୁବନେଶ୍ୱର ବାସଭବନରୁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କୁ ଶ୍ରଦ୍ଧାଞ୍ଞଳି ଅର୍ପଣ କରିଥିଲେ